ସେମାନେ ଅନୁଗୁଳଠାରେ ବନ୍ୟଜନ୍ତୁ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଘଟଣାସ୍ସଳକୁ ଯାଇ ଅନୁଧ୍ଧାନ କରିଛନ୍ତି

ଜିଲା ପ୍ରଶାସନର ଅଧିକାରୀମାନେ ଗତକାଲି ରାତିରେ ଅସନ୍ତୁଷ୍ଟ ସେବକମାନଙ୍କ ସହିତ ଆଲୋଚନା କରିବା ପରେ ସାମୟିକ ଭାବେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ମନ୍ଦିରରେ ଦେବନୀତି ଯଥାରୀତି ଭାବେ ଚାଲିଥିଲା

ଏହି ଆଲୋଚନାଚକ୍ରକୁ ଗଜପତି ମହାରାଜ ଦିବ୍ୟସିଂହଦେଓ ଉଦ୍ଘାଟନ କରିବେ

ବିନ୍ଦୁ ସାଗର ଐତିହ୍ୟ ପୁଷ୍ବରିଣୀର ସୁରକ୍ଷା ପାଇଁ ପଦକ୍ଷେପ ନେବା ସହିତ ପ୍ପାଷ୍ଟିକ୍ ଓ ଥର୍ମୋକୁଲ୍ ନିର୍ମିତ ଡଙ୍ଗା ଜଳାଶୟ ଭିତରକୁ ଛଡ଼ାଯିବା ଉପରେ କଟକଣା ଲାଗୁ କରିବାକୁ ଦାବି କରିଛନ୍ତି

ସମସ୍ତ ଟିକଟ୍ ଅନ୍ଲାଇନ୍ ଯୋଗେ ବିକ୍ରି ହେବ ବୋଲି ଜଣାପଡ଼ିଛି